ମୁଖ୍ୟମନ୍ତୀ ମଧ ନେଲେ ଟିକା

ପ୍ରଧାନମନ୍ତୀ ସମସ୍ତେ ମିଶି ଭାରତକୁ କୋଭିଡ୍ମୁକ୍ତ କରିବାକୁ ଆହ୍ୱାନ ଦେଇଛନ୍ତି

ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାୟ ମୀନା ଏହାର ଶୁଭାରମ୍ୟ କରିଛନ୍ତି

ତେବେ ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ଏହା ଅନୁସାରେ ବିଦ୍ୟାଳୟଗୁଡ଼ିକରେ ପର୍ଯ୍ୟାପ୍ତ ପାନୀୟ ଜଳର ବ୍ୟବସ୍ରା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ସେହିଭଳି ଶ୍ରେଶୀଗୃହ ବାହାରେ କୌଶସି କାର୍ଯ୍ୟକ୍ରମ ଆୟୋଜନ ଉପରେ କଟକଣା ଜାରି କରାଯାଇଛି

ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଶ୍ରୀ ମହାନ୍ତିଙ୍କୁ ଓପିଏସ୍ସିର ଅଧ୍ଧକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି

ଏହିଭଳି ସ୍ଥିତିରେ ହାଇକୋର୍ଟ ମାମଲାର ପରିସମାପ୍ତି କରିଛନ୍ତି

ସିବିଆଇ ତଦନ୍ତରେ ଶିଥିଳତା ଅଭିଯୋଗ କରି ସେ ଆବେଦନ ଦାୟର କରିଥିଲେ

ସେହିପରି ଭାରତରେ ପ୍ରସ୍ତୁତ ଟିକା ସୁରକ୍ଷିତ ଓ ନିରାପଦ

ଟୂର୍ଶ୍ୱାମେଣ୍ ଭୁବନେଶ୍ୱର ଓ କଟକରେ ଅନୁଷ୍ଠିତ ହେବ ଫୁଟ୍ବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା ରାଜ୍ୟ କ୍ରୀଡ଼ା ଓ ଯୁବକ ସେବା ବିଭାଗର ମିଳିତ ସହଯୋଗ ଏହି ପ୍ରତିଯୋଗିତା ଅନୁଷିତ ହେବ

କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ସଚିବ ବିଶାଲ୍ ଦେବ କହିଛନ୍ତି ଓଡ଼ିଶାରେ ଫୁଟ୍ବଲ୍ ପାଇଁ ବିଶ୍ୱସ୍ତରୀୟ ଭିଉିଭ୍ରମି ସୃଷ୍ଟି ହୋଇଛି